ଗତକାଲି ସଚିବାଳୟଠାରେ ମୁଖ୍ୟମନ୍ତୀଙ୍କ ଅଧ୍ଧକ୍ଷତାରେ କେନ୍ଦୁପତ୍ର ଉନ୍ୟନ ପରିଷଦର ବୈଠକ ଅନୁଷ୍ଷତ ହୋଇଥିଲା

ଏ ନେଇ ଗତକାଲି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଙ୍କପ୍ତି ପ୍ରକାଶ ପାଇଛି

ଭିଜିଲାନ୍ୱ ଡିଆଇକି ଏଏନ୍ ସିହ୍ବାଙ୍କୁ ପୂର୍ବାଞ୍ଚଳ ଡିଆଇଜି ଏବଂ ଗଞ୍ଚାମ ଏସ୍ପି ଆଶିଷ କୁମାର ସିଂଙ୍କୁ ଦକ୍ଷିଣାଞ୍ଅଳ ଡିଆଇଜି ଭାବେ ନିଯୁକ୍ତି ମିଳିଛି

ଗୋଇନ୍ଦା ବିଭାଗର ଅତିରିକ୍ତ ଡିକିପି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ପୁଲିସ୍ ପ୍ରଶିକ୍ଷଣ ବିଭାଗ ବିପିଏସ୍ପିଏ ର ଅତିରିକ୍ତ ଡିକିପି ଏବଂ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି

ଜଗମୋହନ ଅନୁଧ୍ଧାନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଷ୍ଟିସ୍ ବିନିତ ଶରଣ ଗତକାଲି ଶ୍ରୀମନ୍ଦିର ପରିଦର୍ଶନରେ ଯାଇ କଗମୋହନର ସ୍ଥିତି ଅନୁଧ୍ଯାନ କରିଥିଲେ

ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧିନ ରହିଛି

ରାକ୍ୟପାଳଙ୍କ ଏହି ଗସ୍ତ ପାଇଁ ବ୍ୟାପକ ସ୍ବରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ଏହି ପ୍ରକ୍ସକ୍ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ